ଆସନ୍ତାକାଲି ସକାଳେ ରାଷ୍ଟପତି ଖୋର୍ବ୍ବାର ବରୁଣେଇଠାରେ ପାଇକ ବିଦ୍ରୋହ ସ୍କାରକୀର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ଏହାପରେ ଶ୍ରୀ କୋବିନ୍ଦ ଉକକଳ ବିଶ୍ୱବିଦ୍ୟାଳୟର ପ୍କାଟିନମ୍ ଜୁବଲି ସମାରୋହରେ ଯୋଗଦେବେ

ମୋ ସରକାର ତଦାରଖ ରାଜ୍ୟ ଗୂହ ରାଷ୍ଟ୍ରମନ୍ତୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଗତକାଲି ଭୁବନେଶ୍ୱରଠାରେ ମୋ ସରକାର କାର୍ଯ୍ୟକ୍ରମ ତଦାରଖ କରିଛନ୍ତି

କେନ୍ଦ ଖାଉଟୀ ବ୍ୟାପାର ରାଷ୍ଟମନ୍ତୀ ଦାନ୍ଭେ ରାଓସାହେବ ଦାଦାରାଓ ଏହି ସ୍ଚନା ଦେଇଛନ୍ତି

ତେବେ ବିଦେଶରୁ ପିଆଜ ପହଞ୍ଚିବା ପରେ ଦେଶରେ ପିଆଜ ଦର ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ମନ୍ତୀ ଶ୍ରୀ ଦାଦାରାଓ କହିଛନ୍ତି

ବ୍ରହ୍କଗିରି ଆଳିଆପୁଟୁ ଗାଁରୁ କୁମ୍ଠାରପଡା ଥାନା ପୋଲିସ ତାକୁ ଗିରଫ କରିଥିଲା

ଏହି ଅବସରରେ ମୁଖ୍ୟମନ୍ତୀ ଶ୍ରୀ ପଟ୍ଟନାୟକ ବିଦେଶୀ ବାଲୁକାଶିକ୍ରୀ ମାନଙ୍କୁ ଓଡ଼ିଶାର କଳା ଓ ପରମ୍ପରା ସମ୍ପର୍କରେ ଅବଗତ କରାଇଛନ୍ତି

ସେହିଭଳି ଛୁଟିଦିନ ସହ ବର୍ଷର ସବୁଦିନ ଏହି ସିଷ୍ଟମ କାମ କରିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ବିଙ୍କପ୍ତିରେ ସୂଚନା ରହିଛି